ସ୍ପନ୍ଦରୀ ସାତକୋଶିଆ ଅଅଳରେ ବାଘୁଶୀ ସୁନ୍ଦରୀକୁ ଧରିବା ପାଇଁ ଚାଲିଛି ଅପରେସନ୍ କିନ୍ତୁ ଧରାଦେଉନି ସୁନ୍ଦରୀ ଆକି ତୂତୀୟ ଦିନରେ ବାଘୁଣୀକୁ ଟ୍ରାଙ୍କୁଲାଇଜ୍ କରିବାକୁ ଉଦ୍ୟମ କାରି ରହିଛି

ରେଡ଼ିଓ କଲାର କରିଆରେ ବାଘୁଶୀ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି

କିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ କୁଷି ବିଭାଗ ପକ୍ଷରୁ କ୍ଷୟକ୍ଷତିର ଆକାଳନ ଆର ଉପନିର୍ଦ୍ଦେଶକ ସହକାରୀ କୃଷି ଅଧିକାରୀ ବରଗଡ଼ ତହସିଲଦାର କୃଷି ଅଧିକାରୀ ପ୍ରମୁଖ କ୍ଷତିଗ୍ରସ୍ତ ଅଂଚଳ ବୁଲିଦେଖିବା ସହ କ୍ଷୟକ୍ଷତିର ଆକଳନ କରୁଛନ୍ତି

ଆଇନଜୀବୀମାନେ ଆନ୍ଦୋଳନ କର୍ତଥିବା ପରିପ୍ରେକ୍ଷୀରେ ଜନସାଧାରଣ ହଇରାଣ ହେଉଛନ୍ତି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

ସମାଜରେ ଘଟୁଥିବା ବାଲ୍ୟବିବାହ କିପରି ବନ୍ଦ ହୋଇପାରିବ ଓ ଯୌନ ପ୍ରଜନନ ସ୍ୱାସ୍ଥ୍ୟ ଅଧିକାର ଉପରେ ଆଲୋଚନା କରାଯାଇଛି

କିଲ୍ଲାର ମାଥିଲି ଥାନା ଅନ୍ତର୍ଗତ ସାଲିମି ଟେମୁର୍ପାଲ୍କା ଅଂଚଳରେ ଦେଖିବାକୁ ଏହା ମିଳଛି ଭ୍ମିଆଙ୍କୁ ଏହି ସଂଗଠନ ଦେଶପ୍ରେମୀ ବୋଲି ଅବିହିତ କରି ସେ ମାଥିଲି ଅଂଚଳରେ ଶାନ୍ତି ପ୍ରତିଷ୍ଠା ପାଇଁ କାମ କରୁଥିଲେ ବୋଲି କୁହାଯାଉଛି